ପରୀକ୍ଷା କେନ୍ଦରେ ସୁରକ୍ଷା ବ୍ୟବସ୍ଷାକୁ କଡ଼ାକଡ଼ି କରାଯିବା ସହ ପ୍ରଶ୍ୱପତ୍ର ଭାଇରାଲ୍ ଭଳି ଘଟଶା ରୋକିବାକୁ ପରୀକ୍ଷା କେନ୍ଦରେ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା କରାଯାଇଛି

ଏହି ଅବସରରେ ପୁରୀ ଗୁଣ୍ଡିଚା ମନ୍ଦିରରେ ଚତିର୍ଦ୍ଧାମ୍ର୍ଭିଙ୍କର ସ୍ୱତନ୍ତ ନୀତି ଅନୁଷ୍ଚିତ ହେବ

କରାଯାଇଛି

ବିଷାକ୍ତ ଛତୁ ଖାଇ ନବରଙ୍ଙପୁର ଜିଲ୍ଲାର ଉମରକୋଟ୍ ଓ ଝରି ଗାଁ ବ୍ଲକ୍ର ଦୁଇ ପରିବାର ଅସୁସ୍ଥ ହୋଇପଡ଼ିଛନ୍ତି ସମସ୍ତ ଅସୁସ୍ତଙ୍କୁ ଉମରକୋଟ୍ ମେଡିକାଲ୍ରେ ଚିକିହା ପାଇଁ ଭର୍ତି କରାଯାଇଛି

କିଛି ଦିନ ହେବ ଲାଗି ରହିଥିବା ବର୍ଷା ଯୋଗୁଁ ଜଳ ଭଣ୍ତାରରେ ଜଳସ୍ତର ବୃଦ୍ଧି ପାଇଥିଲା

ଏହାର ପ୍ରଭାବରେ ରାକ୍ୟର ଅଧିକାଂଶ ସ୍ତାନରେ ବର୍ଷା ଜାରି ରହିଛି

ଗଜପତି ଜିଲ୍ଲାରେ ସବୁଠାରୁ କମ୍ ବର୍ଷା ହୋଇଛି